ବ୍ୟାଙ୍କଗୁଡ଼ିକୁ ଠକିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡ଼ିକଠାରୁ ଅର୍ଥ ଆଦାୟ କରିବା ନେଇ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୂଢ଼ଭାବେ କହିଛନ୍ତି ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କ ମାଧ୍ୟମରେ ସଞ୍ଚୟ ଖାତା କରେଣ୍ଟ୍ ଆକାଉଣ୍ଟ୍ ଅର୍ଥ ପ୍ରେରଣ ବିଲ୍ ପୈଠ ଆଦି ବିଭିନ୍ନ କାର୍ଯ୍ୟ ସୁରୁଖୁରୁରେ କରାଯାଇ ପାରିବ

ଆଇପିପିବି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଗତକାଲି ଲକ୍ଷ୍ନୌଠାରେ କେନ୍ଦ୍ର ସରକାରଙ୍କ ବହୁପ୍ରତୀକ୍ଷିତ ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ ବ୍ୟାଙ୍କର ଉଦ୍ଘାଟନ କରିଛନ୍ତି ଏହି ଅବସରରେ ନରେନ୍ଦ ମୋଦି ସରକାରଙ୍କ ବିଭିନ୍ନ ସଫଳତାଗୁଡ଼ିକ ସଂପର୍କରେ ସେ କହିଛନ୍ତି ଯେ କେନ୍ଦ୍ର ସରକାର ସବ୍କା ସାଥ୍ ସବ୍କା ବିକାଶ ଲକ୍ଷ୍ୟ ନେଇ ଆଗଉଛନ୍ତି ଏବଂ ଏ ଦିଗରେ ଇଣ୍ଡିଆ ପୋଷ୍ଟବ୍ୟାଙ୍କ ସହାୟକ ହେବ ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କର ପଦକ୍ଷେପ ଫଳରେ ସମସ୍ତଙ୍କ ପାଖରେ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ ଜନ୍ଧନ୍ ଜମାଖାତା ଅଭିଯାନ କରାଯାଇଥିଲା ଚେନ୍ନାଇଠାରେ ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟ୍ ବ୍ୟାଙ୍କ ଉଦ୍ଘାଟନ ଅବସରରେ ସେ କହିଛନ୍ତି ଯେ ହିତାଧିକାରୀମାନଙ୍କୁ ସିଧାସଳଖ ସୁବିଧା ହସ୍ତାନ୍ତର କରିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବିଜେପି ଅଧ୍ୟକ୍ଷ ଅମିତ ଶାହା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଉଦ୍ଘାଟନ ଅବସରରେ କହିଛନ୍ତି ଯେ ଦୁର୍ଗମ ଅଞ୍ଚଳରେ ବ୍ୟାଙ୍କ ସେବାରୁ ବଞ୍ଚ୍ଚତ ରହୁଥିବା ସମସ୍ତଙ୍କୁ ବ୍ୟାଙ୍କିଙ୍ଗ୍ ସେବାର ଶ୍ରୋତରେ ସାମିଲ କରିବା ସହିତ ସେମାନଙ୍କୁ ଆର୍ଥିକ ଦିଗରେ ସଶକ୍ତ କରିବା ତାଙ୍କ ସରକାରଙ୍କର ଲକ୍ଷ୍ୟ ନାଗାଲାଣ୍ଡର ରାଜଧାନୀ କୋହିମାଠାରେ ଉତ୍ତର ପୂର୍ବ ଡାକ ସର୍କଲ୍ର ମୁଖ୍ୟ ପୋଷ୍ଟ୍ମାଷ୍ଟର ଜେନେରାଲ୍ ଏହି ବ୍ୟାଙ୍କର ଉଦ୍ଘାଟନ କରିଥିଲେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ତାଙ୍କ ରାଜ୍ୟରେ ଏହି ବ୍ୟାଙ୍କର ଉଦ୍ଘାଟନ କରି କହିଥିଲେ ଯେ ଏହା ଦ୍ୱାରା ନଗଦ ବିହୀନ କାରବାର ଏବଂ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ସ୍ୱପ୍ନକୁ ସାକାର କରାଯାଇ ପାରିବ ଭିପି ଆଓ୍ବାର୍ଡ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟାନାଇଡୁ କହିଛନ୍ତି ସାମାଜିକ ଓ ଆର୍ଥିକ ଅସ୍ଥିରତା ଏବଂ ଦ୍ୱନ୍ଦ୍ୱ ମଧ୍ୟରେ ଆଇନଜୀବୀମାନଙ୍କୁ ସାମାଜିକ କର୍ମକର୍ତ୍ତା ଭାବେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରିବାକୁ ପଡ଼ିବ ଗତକାଲି ନ୍ନଆଦିଲ୍ଲୀଠାରେ ଦଶମ ଆଇନ ଶିକ୍ଷକ ଦିବସ ସମ୍ମାନ ପ୍ରଦାନ ଉହବରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ଆଇନଜୀବୀମାନଙ୍କୁ ଆଇନ କ୍ଷେତ୍ରରେ ଥିବା ନିୟମ ଓ ସୂକ୍ଷ୍ମ ଜ୍ଞାନ ହାସଲ ସକାଶେ ସବୁବେଳେ ନିକର ଞ୍ଜାନର ସୀମାକୁ ପରିବର୍ଦ୍ଧିତ କରିବାକୁ ହେବ ବୈଷୟିକ ସଫଳତା ଓ ଉନ୍ନୁକ୍ତ ବ୍ୟାବସାୟିକ ବ୍ୟବସ୍ଥା ମଧ୍ୟରେ ନୃତନ ଓ ବିଭିନ୍ନ ପ୍ରକାରର ସୃଷ୍ଟି ହେଉଥିବା ଅପରାଧଗୁଡ଼ିକର ମୁକାବିଲା କରିବା ସକାଶେ ଆଇନଜୀବୀମାନେ ଆଗେଇ ଆସିବା ଉଚିତ ସେ ଆଇନଜୀବୀମାନଙ୍କୁ ଜନସାଧାରଣଙ୍କର କର୍ତ୍ତବ୍ୟ ଓ ଅଧିକାର ସଂପର୍କରେ ସଚେତନ କରିବାକୁ ଆହ୍ନାନ ଦେଇଥିଲେ

ଇ ଫାର୍ମାସି ଦ୍ୱାରା ନିରାପଦ ଔଷଧ ଆଧାରିତ ପ୍ରସ୍ତାବିତ ଚିଠାରେ ଥିବା ନିୟମାବଳିରେ ରହିଛି ଯେ କୌଶସି ଲୋକ ପଞ୍ଜିକରଣ ବିନା ଇ ଫାର୍ମାସି ପୋର୍ଟାଲ୍ ମାଧ୍ୟମରେ ଔଷଧ କିଣାବିକା ଓ ପ୍ରଦର୍ଶନ କରିପାରିବ ନାହିଁ

ଯାତ୍ୱାର ପ୍ରଥମ ଦିବସରେ ସେ ଆଜି ଅପରାହ୍ନରେ ସାଇପ୍ରସ୍ରେ ପହଞ୍ଚବା ପରେ ସେଠାକାର ପ୍ରତିପକ୍ଷ ନିକସ୍ ଆନାଷ୍ଟାସିଆତସ୍ଙ୍କ ବୈଠକରେ ଯୋଗଦେବେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କ ଗସ୍ତ କାଳରେ ସେ ସାଇପ୍ରସ୍ର ହାଉସ୍ ଅଫ୍ ରିପ୍ରେଜେଙ୍କାଟିଭ୍ସ ଏକ ସ୍ପତନ୍ତ୍ର ଅଧିବେଶନକୁ ସମ୍ବୋଧୂତ କରିବା ସହ ସାଇପ୍ରସ୍ ବିଶ୍ୱବିଦ୍ୟାଳୟରେ ମଧ୍ୟ ଦୀକ୍ଷାନ୍ତଭାଷର ଦେବେ ସେ ମଧ୍ୟ ସେଠାରେ ବସବାସ କରୁଥିବା ଭାରତୀୟମାନଙ୍କୁ ସମ୍ବୋଧିତ କରିବେ

ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସେଠାକାର ରାଷ୍ଟ୍ରପତି ମିଲୋସ୍ ଜିମନ୍ଙ୍କ ସହ ଉଭୟ ଦେଶର ସ୍ୱାର୍ଥ ସମ୍ପଳିତ କେତେକ ସମସ୍ୟା ସଫପର୍କରେ ଆଲୋଚନା କରିବେ ପିଏମ୍ ଭିପି ବୁକ୍ ରିଲିଜ୍ ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଶ୍ରୀ ଭେଙ୍କେୟା ନାଇଡୁଙ୍କ ଏକ ପୁସ୍ତକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ତଆଦିଲ୍ଲୀରେ ଲୋକାର୍ପଣ କରିବେ

ଏହି ପୁସ୍ତକରେ ଶ୍ରୀ ନାଇଡୁ ଦେଶର କେତେକ ପ୍ରମୁଖ ସମସ୍ୟାର ଉପରେ ତାଙ୍କର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିବାବେଳେ ନୃତନ ଭାରତ ଗଠନରେ ଜନସାଧାରଣଙ୍କର ଭାଗୀଦାରିତା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି ତେବେ ରାଜ୍ୟସଭା ଅଧ୍ୟକ୍ଷ ଭାବେ ଶ୍ରୀ ନାଇଡ଼ୁ ଗ୍ରହଣ କରିଥିବା ଭିନ୍ନ ପଦକ୍ଷେପଗୁଡ଼ିକୁ ବିସ୍ତୂତ ଭାବେ ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିବା ବେଳେ ରାଜ୍ୟସଭା ଟିଭିର ଦ୍ରତ ପ୍ରସାରଣକୁ ଅଧିକରୁ ଅଧିକ ଲୋକ ଦେଖୁଥିବାର ମଧ୍ୟ ପୁସ୍ତକରେ ସ୍ଥାନ ପାଇଛି

ତେବେ ସେମାନେ ଯାଉଥିବା ଗାଡ଼ିଟି ନଦୀରେ ପଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଥିଲା ସେମାନେ ଗୌହାଟୀରୁ ଶିବସାଗର ଯାଉଥିବା ବେଳେ ଏହି ଘଟଣା ଘଟିଥିଲା

ଏଥିମଧ୍ୟରେ ଦୁଇଟି ସ୍ୱର୍ଣ୍ଣ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଛି